ପିଏମ୍ ମଣିପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ମଣିପୁର କଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଏଥିରୁ ଲକ୍ଷଲକ୍ଷ ଲୋକ ବିଶୁଦ୍ଧ ପାନୀୟ କଳ ପାଇପାରିବେ ଓ ହଜାର ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ମଣିପୁରର କନସାଧାରଣ ବିଶେଷକରି ମହିଳାମାନଙ୍କ ପାଇଁ ଆଜି ଦିନଟି ଏକ ଶୁଭଦିନ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରାଯାଇ ପାରିଥିବାରୁ ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହୋଇଛି ସମଗ୍ର ଦେଶରେ କୋଭିଡ୍ କଟକଣା ଲାଗୁ ହୋଇଥିବା ଭଳି ସମୟରେ ସରକାର ଜଳଜୀବନ ମିଶନକୁ ଏକ ବିପ୍ଲବରେ ପରିଣତ କରିଛନ୍ତି ସେ ପୁଣି କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ପାରମ୍ପରିକ ସମୟରୁ ପୂର୍ବ ଏସିଆ ପାଇଁ ଭାରତର ଦ୍ୱାର ଭାବେ କାର୍ଯ୍ୟ କରିଆସୁଛି ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ସ୍ଥାପନ ଯୋଗୁଁ ବର୍ତ୍ତମାନ ଏହା ଭାରତର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଶାନ୍ତି ସମୃଦ୍ଧି ଓ ଅଗ୍ରଗତିର ମନ୍ତ୍ର ଏବେ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଗୁଞ୍ଜରିତ ହେଉଛି ଓ ସମଗ୍ର ଅଞ୍ଚଳରେ ଦିନେ ଶାନ୍ତିର ଏକ ଉତ୍ତମ ବାତାବରଣ ସୃଷ୍ଟି ହେବ ବୋଲି ତାଙ୍କର ଦୂତ୍ ବିଶ୍ୱାସ ରହିଛି ମଣିପ୍ରରରେ ଅବରୋଧ ଏବେ ଇତିହାସରେ ପରିଣତ ହୋଇଯାଇଥିବା ବେଳେ ଆସାମରେ ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ହିଂସାର ଅବସାନ ଘଟିଛି ତ୍ରିପୁରା ଓ ମିଜୋରାମର ଯୁବାମାନେ ମଧ୍ୟ ହିଂସାର ପଥ ପରିହାର କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ବର୍ତ୍ତମାନ ବୂ ରିଆଙ୍ଗ ଶରଣାର୍ଥୀମାନେ ଉତ୍ତମ ଜୀବନଯାପନ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଗଭ୍ ଅନ୍ତୋଦୟ ଅନ୍ନ ଯୋଜନା ଦିବ୍ୟାଙ୍ଗଜନମାନଙ୍କୁ ରେସନ୍ ଯୋଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିବା ପରେ କେନ୍ଦ୍ର ସରକାର ଦିବ୍ୟାଙ୍ଗଜନମାନଙ୍କୁ ଅନ୍ତୋଦୟ ଅନ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲାଗି ରାଜ୍ୟଗୁଡ଼ିକୁ କହିଛନ୍ତି

ଏ ସଂକ୍ରାନ୍ତରେ କିଛି ଟ୍ପିଟ୍ କରି ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶୱାନ କହିଛନ୍ତି ଅନ୍ତୋଦୟ ଅନ୍ନ ଯୋଜନା ରେସନ୍ କାର୍ଡ୍ ଓ ଅଗ୍ରାଧିକାର ପରିବାର ରେସନ୍ କାର୍ଡ୍ର କେଉଁମାନେ ହିତାଧିକାରୀ ହୋଇପାରିବେ ସେ ସଂକ୍ରାନ୍ତରେ ରାଜ୍ୟ ସରକାରମାନେ ନିଷ୍ପଭ୍ତି ନେବେ

କୌଣସି ଦିବ୍ୟାଙ୍ଗଜନ ଯେପରି ଏହି ଯୋଜନାରୁ ବାଦ୍ ନ ପଡ଼ନ୍ତି ତାହା ନିଣ୍ଟିତ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଇତିମଧ୍ୟରେ ଜାତୀୟ ଦୃଷ୍ଟିହୀନ ଫେଡେରେସନ୍ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି

ମନରେଗା ଭଳି ଅନ୍ୟାନ୍ୟ କଲ୍ୟାଣ ମୂଳକ ଯୋଜନାଗୁଡ଼ିକରୁ ଯେପରି ଦିବ୍ୟାଙ୍ଗଜନମାନେ ଉପକୃତ ହୋଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ହାଇକୋର୍ଟ୍ ଦିବ୍ୟାଙ୍ଗଜନମାନଙ୍କୁ ସେମାନଙ୍କର ଅକ୍ଷମତାଭିଭିରେ ରେସନ୍ ଯୋଗାଇବା ଲାଗି ଗତକାଲି କେନ୍ଦ୍ର ସରକାରଙ୍କୁ କହିଥିଲେ

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଓ ଦେଶର କିଛି ଭାଗରେ ବନ୍ୟା ପରିସ୍ଥିତି ଯୋଗୁଁ ଏହି ନିଷ୍ପଭି ନିଆଯାଇଛି

ଏଥିସହିତ ବିହାରର ବାଲ୍ତିକୀ ନଗର ଲୋକସଭା ଆସନ ଉପନର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି ନିର୍ବାଚନ କମିଶନ କହିଛି ପରିସ୍ଥିତିରେ ସୁଧାର ଘଟିବା ପରେ ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଉପନିର୍ବାଚନ କରାଯିବ

ନିର୍ବାଚନ କମିଶନ୍ କହିଛି ଆସନ୍ତାକାଲି ଏକ ବୈଠକ ବସି ସେହିସବୁ ଆସନଗୁଡ଼ିକ ପାଇଁ କେବେ ଉପନିର୍ବାଚନ କରାଯିବ ସେ ସମ୍ପନ୍ଧୀୟ କାର୍ଯ୍ୟସ୍ତଚୀ ଉପରେ ଆଲୋଚନା କରାଯିବ ଏନ୍ବିଡି ଆଜି ଜାତୀୟ ପ୍ରସାରଣ ଦିବସ ପାଳିତ ହେଉଛି

ଏହି ଅବସରରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସମସ୍ତଙ୍କୁ ଶୁଭେଚ୍ଛା କଣାଇଛନ୍ତି

ଆକାଶବାଣୀର ସ୍ଥାପନ ହେବାଠାରୁ ଏହା ଲୋକମାନଙ୍କୁ ସୂଚନା ଦେବା ସହିତ ବିଭିନ୍ନ ବିଷୟରେ ଶିକ୍ଷା ଦେଉଛି ଓ ସେମାନଙ୍କର ମନୋରଞ୍ଜନ କରି ଆସୁଛି ଆକାଶବାଣୀ ଏହାର ବହୁଜନ ହିତାୟ ବହୁଜନ ସୁଖାୟ ସ୍ଲୋଗାନକୁ ସାକାର କରିବା ସହ ସମାଜର ସେବାରେ ନିଜକୁ ନିୟୋଜିତ କରି ଆସୁଛି

କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଯୋଗୁଁ ଏଭଳି ନିଷ୍କଭି ନିଆଯାଇଛି

ଏ ସମ୍ଭନ୍ଧରେ ଅନେକ ଟ୍ୱିଟ୍ କରି ମନ୍ତ୍ରୀ କହିଛନ୍ତି ଏନ୍ଆଇଟି ଓ କେନ୍ଦ୍ରୀୟ ସହାୟତା ପାଉଥିବା ଅନ୍ୟାନ୍ୟ ବୈଷୟିକ ପ୍ରତିଷ୍ଠାନଗୁଡ଼ିକରେ ନାମ ଲେଖା ପାଇଁ ଯୋଗ୍ୟତାକୁ କୋହଳ କରିବା ସକାଶେ ସେଣ୍ଟ୍ରାଲ୍ ସିଟ୍ ଆଲୋକେଶନ୍ ବୋର୍ଡ୍ ନିଷ୍ପଭି ନେଇଛି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିବା ଏହା ହେଉଛି ପ୍ରଥମ ଘଟଣା

ତେବେ କରୋନା ମୃତ୍ୟୁହାର କ୍ରମାନ୍ସୟରେ ହ୍ରାସ ପାଇବାରେ ଲାଗିଛି

ଆଇସିଏମ୍ଆର କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅଧିକର୍ ଅଧିକ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା କାରି ରଖିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଆରୋଗ୍ୟ ହାର ଦୃଷ୍ଟିର୍ ଦିଲ୍ଲୀ ପ୍ରମୁଖ ସ୍ଥାନରେ ଥିବା ବେଳେ ତାହା ପରକୁ ଲଦାଖ ହରିଆଣା ତେଲଙ୍ଗାନା ଓ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ରହିଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିର୍ ମହାରାଷ୍ଟ ଶୀର୍ଷସ୍ଥାନରେ ରହିଥିବା ବେଳେ ତାହା ପରକୁ ତାମିଲନାଡୁ ଦିଲ୍ଲୀ ଓ ତେଲଙ୍ଗାନା ରହିଛି